ଏନେଇ ବାଣିଜ୍ୟ ମନ୍ତଶାଳୟ ଏସ୍ଓପି ଜାରି କରିବେ ସେହିଭଳି କ୍ରୀଡ଼ାବିତ୍ ଓ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ସୁଇମିଂ ପୁଲ୍ଗୁଡ଼ିକ ଖୋଲିବ ଏବଂ ଏନେଇ କ୍ରିଡ଼ା ଓ ଯୁବବ୍ୟାପାର ମନ୍ତଶାଳୟ ପକ୍ଷର୍ ଏନେଇ ଏସ୍ଓପି କାରି କରାଯିବ

ଅନ୍ଲାଇନ୍ ଶିକ୍ଷାକୁ ପ୍ରୋସାହିତ କରାଯିବ

ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ବିଭାଗର ପ୍ରମୁଖ ସଚିବ ସମସ୍ତ ବିଭାଗକୁ ଲେଖ୍ଥିବା ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରତି ସପ୍ତାହରେ ଶନିବାର ଓ ରବିବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ୍ ରହିବ

ଏହାଛଡ଼ା ବିଧାନସଭାପାଇଁ ନିୟୋଜିତ ସମସ୍ତ କର୍ମଚାରୀ ଅଧିବେଶନର ସମସ୍ତ କାର୍ଯ୍ୟଦିବସରେ ଉପସ୍ତିତ ରହିବେ

ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ସାନରେ ପ୍ରବଳ ବର୍ଷା ସ୍ୟାବନା ରହିଛି